ପିଏମ୍ ଡାଏସ୍ପୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନବଭାରତରେ ଭାରତ ଓ ଜାପାନ୍ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହେବ କାପାନ୍ର କୋବେ ସହରରେ ଆଜି ସନ୍ଧ୍ୟାରେ ଭାରତୀୟ ସମ୍ପ୍ରଦାୟର ଲୋକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଅର୍ଥନୈତିକ ବିକାଶରେ ଜାପାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ପାଇଚାଲିଛି

ସେ କହିଛନ୍ତି ଆକି ଭାରତର ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଜାପାନ୍ର ପ୍ରକଳ୍ପ କିମ୍ବା ପୁଞ୍ଜିନିବେଶ ହୋଇନାହିଁ ସେହିଭଳି ଭାରତର ପ୍ରତିଭାଶାଳୀ ଯୁବକଯୁବତୀମାନେ ଜାପାନ୍ର ବିକାଶରେ ସାହାଯ୍ୟ କରିଛନ୍ତି ବୋଲି ସେ କହିଚ୍ଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଭାରତୀୟ ପ୍ରତିନିଧି ଦଳଙ୍କୁ ଜାପାନ୍ ସରକାରଙ୍କ ପକ୍ଷର୍ ଦିଆଯାଇଥିବା ସ୍ୱାଗତ ସମ୍ଭର୍ଦ୍ଧନା ପାଇଁ ସେ ସିଞ୍ଜୋ ଆବେଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ଦ୍ୱିପକ୍ଷିୟ ବୈଠକ ସମୟରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବିଜୟୀ ହେବା ପରେ ଶ୍ରୀ ଆବେ ହେଉଛନ୍ତି ପ୍ରଥମ ମିତ୍ର ଯିଏ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଜାପାନ୍ ଇତିହାସରେ ଏକ ନ୍ତଆ ଯୁଗର ଆରମ୍ଭ କରିଥିବାର୍ତ ସେ ଶ୍ରୀ ଆବେ ଓ ତାଙ୍କ ସରକାରଙ୍କ ଅଭିନନ୍ଦନ ଜଣାଇଛନ୍ତି

ଶ୍ରୀ ଗୋଖଲେ କହିଛନ୍ତି ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଉଭୟ ନେତା ଗଠନମଳକ ତଥା ବିସ୍ତୃତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱାରୋପ ପ୍ରତି ଜୋର୍ ଦେଇଛନ୍ତି

ଜାପାନ୍ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ବାଶିକ୍ୟ ଓ ତଥ୍ୟର ଆଦାନପ୍ରଦାନ ପାଇଁ ଉପଯୁକ୍ତ ପରିସ୍ଥିତି ସ୍ପଷ୍ଟିର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ଗୋଖଲେ କହିଛନ୍ତି ଉଭୟ ଭାରତ ଓ ଜାପାନ୍ ସେମାନଙ୍କ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଆଣିବାକୁ ଏକମତ ହୋଇଛନ୍ତି ଆସନ୍ତାକାଲି ଭାରତ ଜାପାନ୍ ଓ ଆମେରିକା ମଧ୍ୟରେ ହେବାକ୍ ଥିବା ତ୍ରିପକ୍ଷୀୟ ବୈଠକରେ ମଧ୍ୟ ଦୂଇ ନେତା ଏକତ୍ରିତ ହେବେ ଶ୍ରୀ ଗୋଖଲେ କହିଛନ୍ତି ଶ୍ରୀ ଆବେ ଆଗାମୀ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବା ପାଇଁ ଶ୍ରୀ ମୋଦୀ ଆଶା ରଖିଛନ୍ତି

ସେ ଶିଖର ବୈଠକରେ ଯୋଗ ଦେବା ଅବସରରେ ବହୃ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହ କଥାବାର୍ତ୍ତା କରିବେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ଫ୍ଙ୍କ ସାକ୍ଷାତ୍ କରି ତାଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷିୟ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ସେ ଆଲୋଚନା କରିବାର କାର୍ଯ୍ୟସ୍ତୀ ରହିଛି

ଆସିଆନ୍ ଆଉଟ୍ଲୁକ୍ ଉପରେ ଭାରତର ଆଭିମୁଖ୍ୟ ସଂକ୍ରାନ୍ତ ଏକ ପ୍ରଶ୍ରର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଶାଳୟର ମ୍ରଖପାତ୍ର ରବିଶ କ୍ରମାର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସଂକ୍ରାନ୍ତ ନିଜର ଆଭିମୁଖ୍ୟ ବିଷୟରେ ଆସିଆନ୍ ରାଷ୍ଟ୍ରଗୁଡ଼ିକ ସହ ମତର ଆଦାନ ପ୍ରଦାନ ପାଇଁ ଭାରତ ଆଶା ରଖିଛି ଗତ ରବିବାର ଦିନ ଦକ୍ଷିଣ ଏସୀୟ ରାଷ୍ଟ୍ର ସଂଘ ଆସିଆନ୍ ଦ୍ୱାରା ଆନ୍ଦଷ୍ଟାନିକ ଭାବେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଉଟ୍ଲୁକ୍ର ଘୋଷଣା କରାଯାଇଥିଲା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କେବଳ ସୀମାନ୍ତବର୍ତ୍ତୀ ଅଞ୍ଚଳ ନୁହେଁ ବରଂ ଏହା ସମନ୍ୱିତ ଓ ପରସ୍କର ସହ ଜଡ଼ିତ ଅଞ୍ଚଳ ବୋଲି ଏଥିରେ ଉଲ୍ଲେଖ ରହିଛି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ପ୍ରତିଦ୍ୱନ୍ଦ୍ୱୀ ଅଞ୍ଚଳ ନୁହେଁ ସହଯୋଗୀ ଅଞ୍ଚଳ ଭାବେ ଏଥିରେ ବର୍ଷ୍ଣନା କରାଯାଇଛି ସମସ୍ତଙ୍କ ପାଇଁ ସମୃଦ୍ଧି ଓ ବିକାଶ ବିଷୟ ଏଥିରେ ଉଲ୍ଲେଖ ରହିଛି ଜେକେ ହୋମ୍ମିନିଷ୍ଟର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କାଞ୍ଗୁ କାଶ୍ମୀରର ମୋଟାମୋଟି ଆଇନ୍ ଶ୍ରଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ରାଜ୍ୟ ପ୍ରଶାସନିକ ଅଫିସର ବୃନ୍ଦ ଓ ସମସ୍ତ ନିରାପତ୍ତା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ପ୍ରମୁଖ ଅଫିସରମାନେ ବୈଠକରେ ଯୋଗ ଦେଇଥିଲେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଅମିତ ଶାହାଙ୍କର ରାଜ୍ୟକୁ ଏହା ପ୍ରଥମ ଗସ୍ତ ସ୍ୱରାଷ୍ଟ୍ର ମନ୍ତ୍ରୀ ସେଠାରେ ମୋଟାମୋଟି ଆଇନ୍ ଶୃଙ୍ଗଳା ପରିସ୍ଥିତି ନିରାପତ୍ତା ପରିସ୍ଥିତି ଓ ଆଗାମୀ ଅମରନାଥ ଯାତ୍ରା ସମ୍ୟନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟର ବିଭିନ୍ନ ବିକାଶମଳକ ଯୋଜନା ଓ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଛନ୍ତି ସରପଞ୍ଚମାନଙ୍କ ସମେତ ବହୁ ପ୍ରତିନିଧି ଦଳକୁ ସେ ସାକ୍ଷାତ କରିଛନ୍ତି ଆଜି ପୂର୍ବାହ୍କରେ ସେ ଶ୍ରୀନଗରଠାରେ ଇନ୍ପେକ୍ଟର ଆଶ୍ରଦ ଖାଁଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କୁ ଶୋକାବାର୍ତ୍ତା କଣାଇଥିଲେ

ଏମ୍ସ୍ରେ ତାଙ୍କର ଚିକିହା ଚାଲିଥିଲା ଓ ସେ ପରଲୋକ ଗମନ କରିଥିଲେ ଆର୍ଏସ୍ କ୍ଲାଇମେଟ୍ ଚେଞ୍ଜ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଜଳବାୟୁ ପରିବର୍ତ୍ତନ ବିଷୟରେ ଭାରତ ଉନ୍ନତ ଦେଶଗୁଡ଼ିକର ଚାପ ଆଗରେ ନତମସ୍ତକ ହେବ ନାହିଁ ଓ ଜଳବାୟ ପରିବର୍ତ୍ତନର ସମାଧାନରେ ନିଜର ସ୍ୱାର୍ଥର ସୁରକ୍ଷା କରିବ

ରାଜ୍ୟସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ବିତର୍କରେ ଉତ୍ତର ଦେଇ ସରକାର ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପ ବିଷୟରେ ସେ ଜଣାଇଛନ୍ତି ସେ କହିଛନ୍ତି ଭାରତ ନିଜର ମିଲ୍ୟବୋଧ ଓ ନୀତିକୁ ଭିତ୍ତି କରି ଏହାର ଜୀବନଶୈଳୀ ପ୍ରସ୍ତୁତ କରିଛି ଯାହା ପରିବେଶ ପ୍ରତି କୌଣସି କ୍ଷତି ପହଞ୍ଚାଇବ ନାହିଁ

ଏହା ରାଜ୍ୟ ସରକାରଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସେମାନଙ୍କର ପ୍ରତିଷାନ ସ୍ଥାପନରେ ସହାୟତା କରୁଛି ମନ୍ତ୍ରୀ କହିଛନ୍ତି ଦେଶରେ ପୁର୍ନବ୍ୟବହାର କ୍ଷମ ଶକ୍ତିର ବ୍ୟବହାରକୁ ଉସାହିତ କରାଯାଉଛି ଓ କମ୍ ଶକ୍ତି ବ୍ୟବହାର ସ୍ଥାୟୀ ସହର ଓ ପରିବହନ ବ୍ୟବସ୍ଥା କ୍ଷେତ୍ରରେ ପୁଞ୍ଜିନିବେଶ କରାଯାଉଛି

ସେ କହିଛନ୍ତି ରେସନ୍ କାର୍ଡ୍କୁ ସର୍ବଭାରତୀୟ ସ୍ତରରେ ଚାଲୁ କରିବା ଦ୍ୱାରା ସ୍ଥାନାନ୍ତରିତ ହୋଇଯାଉଥିବା ଲୋକମାନେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାର ସୁବିଧା ସବୁ ସ୍ଥାନରେ ପାଇପାରିବେ ଆଜି ନୂଆଦିଲ୍ଲୀରେ ରାଜ୍ୟ ଖାଦ୍ୟ ସଚିବ ଓ ଖାଦ୍ୟ ନିରାପତ୍ତା କ୍ଷେତ୍ରର ସରକାରୀ ଅଫିସରମାନଙ୍କ ସହ ବୈଠକ ବେଳେ ସେ ଏହା କହିଛନ୍ତି ଗଭ୍ମେଣ୍ଟ କମିଟି ସୌର ଶକ୍ତି ଓ ପବନ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ଏବଂ ଭାରତୀୟ ସୌର ଶକ୍ତି ନିଗମ ଓ ଜାତୀୟ ତାପକ ବିଦ୍ୟୁତ୍ ନିଗମ ଲିମିଟେଡ୍ ମଧ୍ୟରେ ବିବାଦ ସମାଧାନ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି ଶକ୍ତି ଓ ନ୍ନତନ ତଥା ପୁର୍ନବ୍ୟବହାର କ୍ଷମ ଶକ୍ତିମନ୍ତ୍ରୀ ଆର୍କେ ସିଂହ ଏହି ତିନି କଣିଆ କମିଟିର ଗଠନକୁ ଅନୁମୋଦନ କରିଛନ୍ତି କମିଟିରେ ଟେଲି ଯୋଗାଯୋଗ ବିଭାଗ ପୂର୍ବତନ ସଚିବ ଏମ୍ଏଫ୍ ଫାରୁକୀ ପୂର୍ବତନ କୋଇଲା ସଚିବ ଅନୀଲ ସ୍ୱରୂପ ଓ ପୂର୍ବତନ କ୍ରୀଡ଼ା ସଚିବ ଏକେ ଦୁବେ ରହିଛନ୍ତି ଏସ୍ସି ମରାଠା ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷାନରେ ଦିଆଯାଉଥିବା ସଂରକ୍ଷଣର ସାୟିଧାନିକ ବୈଧତାକୁ କାଏମ ରଖିଛନ୍ତି

କୋଟା ପ୍ରତିଶତ ହ୍ରାସ କରାଯିବା ରାଜ୍ୟ ପଛୁଆବର୍ଗ କମିଶନ୍ର ସୁପାରିଶ ଅନୁସାରେ ହେବ କୋର୍ଟ୍ କହିଛନ୍ତି ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିର ଅନୁନ୍ନତ ଶ୍ରେଣୀ ପାଇଁ ସଂରକ୍ଷଣ ଯୋଗାଇବା ସକାଶେ ରାଜ୍ୟ ସରକାରଙ୍କର ଆଇନ୍ ପ୍ରଣୟନ କରିବାର ଅଧିକାର ରହିଛି

ପୂର୍ବରୁ ଟିଏମ୍ସି ସାଂସଦ ଡେରେକ୍ ଓ'ବ୍ରିଏନ୍ ଏହି ପ୍ରସଙ୍ଗ ଉଞ୍ଚାପନ କରି ଶିକ୍ଷା ନୀତି ଉପରେ ରାଜ୍ୟ ସରକାରମାନଙ୍କ ସହ ବିଚାରବିମର୍ଷ କରାଯାଉ ନାହିଁ ବୋଲି କହିଥିଲେ

ଭାରତ ପୂର୍ବରୁ ଖେଳିଥିବା ପାଞ୍ଚଟି ଯାକ ମ୍ୟାଚ୍ରେ ଅପରାଜିତ ରହିଛି